ପିଏମ୍ ଭିଜିଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅମ୍ପନ ଘର୍ଣ୍ଣିବାତ୍ୟା ଯୋଗୁଁ ଘଟିଥିବା କ୍ଷୟକ୍ଷତିର ଆକଳନ ପାଇଁ ପଶ୍ଚିମବଙ୍ଗ ଏବଂ ଓଡ଼ିଶାକୁ ଏକ ଦିନିକିଆ ଗସ୍ତରେ ଆସିଛନ୍ତି ଶ୍ରୀ ମୋଦି କିଛିସମୟ ପୂର୍ବେ କୋଲକାତା ବିମାନ ବନ୍ଦରରେ ଅବତରଣ କରିଥିଲେ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଢ଼ଙ୍ଗଡ଼ ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀଙ୍କୁ ବିମାନ ବନ୍ଦରର୍ ପାଛୋଟି ନେଇଛନ୍ତି ବିମାନ ବନ୍ଦରରେ ଅବତରଣ କରିବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଛି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ବାତ୍ୟାରେ ଘଟିଥିବା କ୍ଷୟକ୍ଷତି ବିଷୟରେ ପ୍ରଧାନମନ୍ତ୍ରୀଙ୍କ ଜଣାଇଛନ୍ତି ପରେ ଦୁଇ ନେତା ଆକାଶମାର୍ଗର୍ ଉତ୍ତର ଓ ଦକ୍ଷିଣ ଚବିଶ ପ୍ରଗଣା ଜିଲ୍ଲାରେ ଘଟିଥିବା କ୍ଷୟକ୍ଷତିର ପରିଦର୍ଶନ କରିଛନ୍ତି ଏହାପରେ ଦୂଇ ନେତା ଉତ୍ତର ଚବିଶ ପ୍ରଗଣା ଜିଲ୍ଲାର ବଶିରହାଟଠାରେ ଏକ ବୈଠକରେ ରିଲିଫ ଓ ଥଇଥାନ କାର୍ଯ୍ୟ ସଂକ୍ରାନ୍ତରେ କଥାବାର୍ତ୍ତା କରିଛନ୍ତି ଆମ ସମ୍ଭଦଦାତା ଜଣାଇଛନ୍ତି ଅମ୍ପନ ଘର୍ଣ୍ଣିବାତ୍ୟା ପଶ୍ଚିମବଙ୍ଗର ଅନେକ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି ସେହିସବୁ ଅଞ୍ଚଳରେ ଫସଲର ନାହିଁନଥିବା କ୍ଷତି ଘଟିଛି

ପଶ୍ଚିମବଙ୍ଗ ରାଜ୍ୟପାଳ ବାତ୍ୟା କ୍ଷୟକ୍ଷତିର ଏକ ପ୍ରାଥମିକ ରିପୋର୍ଟ ପ୍ରଧାନମନ୍ତ୍ରୀଙ୍କୁ ହସ୍ତାନ୍ତର କରିବେ ଓ ପୁନଃନିର୍ମାଣ ଓ ଥଇଥାନ କାର୍ଯ୍ୟ ପାଇଁ କେନ୍ଦ୍ରରୁ ଆର୍ଥକ ସହାୟତା ଲୋଡିବେ ପଶ୍ଚିମବଙ୍ଗ ରାଜ୍ୟପାଳ ତୁରନ୍ତ ରିଲିଫ ଓ ଥଇଥାନ କାର୍ଯ୍ୟ ପାଇଁ ଏକହଜାର କୋଟି ଟଙ୍କାର ସହାୟତା ମାଗିଛନ୍ତି ରାଜ୍ୟର ଅନେକ ଅଞ୍ଚଳରେ ବିକ୍କୁଳି ନାହିଁ ଓ ପାନୀୟ ଜଳର ଅଭାବ ଦେଖାଦେଇଛି ଟେଲିଫୋନ୍ ଓ ଇଣ୍ଟରନେଟ୍ ସେବା ମଧ୍ୟ ପୁର୍ନସ୍ଥାପିତ ହୋଇନାହିଁ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଧ୍ୟ ରାଜ୍ୟକୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇଦେବା ବିଷୟରେ ପ୍ରତିଶ୍ରତି ଦେଇଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରଶାଳୟର ଏକ ଟିମ୍ ଖୁବ୍ଶୀଘ୍ର ପଶ୍ଚିମବଙ୍ଗ ଗସ୍ତ କରି କ୍ଷୟକ୍ଷତିର ଅଟକଳ କରିବ

ପରାମର୍ଶବଳୀରେ କୁହାଯାଇଛି ସଂକ୍ରମଣ ଆଧାରରେ ଚିହ୍ନିତ ଯେକୌଣସି କ୍ଷୋନ୍ରେ ଶିଶୁମାନଙ୍କୁ ଜନ୍ମ ସମୟରେ ଦିଆଯିବାକୁ ଥିବା ଟୀକା ଜାରି ରହିବ କଣ୍ଟେନମେଣ୍ଟ ଅଞ୍ଚଳରେ ଏହି ସୁବିଧା ଘରେ ପହଞ୍ଚାଇବାକୁ କୁହାଯାଇଛି କୋଭିଡ ନାଇଷ୍ଟିନ୍ ସଂକ୍ରମଣ ସମୟରେ ଚିହ୍ନିତ ବିଭିନ୍ନ କୋନ୍ ଭିଭିରେ ଟୀକାକରଣ ସେବାକୁ ଦୁଇଭାଗରେ ବଣ୍ଟାଯିବାକୁ ନିର୍ଦ୍ଦେଶ ଦିଆଯାଇଛି କଷ୍ଟେନମେଣ୍ଟ ଓ ବଫର ଜୋନ୍ ପାଇଁ ଏବଂ ଗ୍ରୀନ୍ ଜୋନ୍ ପାଇଁ ସ୍ୱତନ୍ତ୍ର ଟ୍ୟକାକରଣ ବ୍ୟବସ୍ଥା କରାଯିବାକୁ ପରାମର୍ଶ ଦିଆଯାଇଛି କୋଭିଡ ନାଇଷ୍ଟିନ୍ ମୁକାବିଲା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓ ସ୍ୱରାଷ୍ଟ୍ରମନ୍ତ୍ରଣାଳୟ ପକ୍ଷରୁ ଜାରି ନିୟମାବଳୀ ଅନୁଯାୟୀ ଟୀକାକରଣ କାର୍ଯ୍ୟ ପରିଚାଳନା କରାଯିବାକୁ ଥିବାବେଳେ ଏହାକୁ ରାଜ୍ୟଗୁଡ଼ିକ ପକ୍ଷରୁ ପାଳନ କରାଯିବାକୁ କୁହାଯାଇଛି ସାମାଜିକ ଦୂରତା ହାତ ଧୋଇବା ମାସ୍କ ପିନ୍ଧିବା ଆଦି ନିୟମକୁ ରେଡ୍ ଅରେଞ୍ଜ ଗ୍ରୀନ୍ ଜୋନ୍ ନିର୍ବିଶେଷରେ ମାନିବାକୁ କୁହାଯାଇଛି

ଦୋହାରୁ ଆସୁଥିବା ବିମାନଟି ବେଙ୍ଗାଲୁରୁରେ ଅବତରଣ କରିବାକୁ ଥିବାବେଳେ ବାହାରିନ୍ରୁ ଆସୁଥିବା ବିମାନଟି ତିରୁବନନ୍ତପୁରମ୍ ମସ୍କାଟ୍ରୁ ଆସୁଥିବା ବିମାନଟି କନ୍ନଔର୍ ଓ ରିଆଦ୍ରୁ ଆସୁଥିବା ବିମାନଟି ବିଜୟଓ୍ୱାଡା ହୋଇ ହାଇଦ୍ରାବାଦରେ ଅବତରଣ କରିବ

ସେଗୁଡ଼ିକ ମଧ୍ୟରୁ ଗୋଟିଏ କୋଚିରେ ଅବତରଣ କରିବାକୁ ଥିବାବେଳେ ଆଉ ଗୋଟିଏ ହାଇଦ୍ରାବାଦରେ ଏବଂ ଅନ୍ୟଟି ଶ୍ରୀନଗରରେ ଅବତରଣ କରିବ କୌଣସି ଉପସାଗରୀୟ ଦେଶରୁ ଜାମ୍ମୁ କାଶ୍ମୀରକୁ ଏହା ପ୍ରଥମ ବିମାନ ହେବ

ସେମାନଙ୍କ ମଧ୍ୟରେ ଅଧିକଂଶ ବୟୋଜ୍ୟେଷ୍ଠ ବ୍ୟକ୍ତି ତୁରନ୍ତ ଚିକିତ୍ସା ସେବା ଆବଶ୍ୟକ କରୁଥିବା ବ୍ୟକ୍ତି ଗର୍ଭବତୀ ମହିଳା ଓ ଯେଉଁ ଲୋକମାନେ ସେମାନଙ୍କର ଜୀବିକା ହରାଇଛନ୍ତି ସେହିଭଳି ଲୋକମାନେ ଅଛନ୍ତି

ସେ କହିଛନ୍ତି ଯେଉଁ ଲୋକମାନେ ଦୂରଦୂରାନ୍ତ ଅଞ୍ଚଳରେ ଅଛନ୍ତି ଓ କମ୍ପ୍ୟୁଟର କିୟା ଇଣ୍ଟରନେଟ୍ର ସୁବିଧା ପାଇପାରୁ ନାହାନ୍ତି ସେମାନେ ଏହି କେନ୍ଦ୍ରଗୁଡ଼ିକରୁ ଟିକେଟ୍ ବୁକ୍ କରିପାରିବେ ମନ୍ତ୍ରୀ କହିଛନ୍ତି କିଛି ନିର୍ଦ୍ଦିଷ୍ଟ ରେଳ ଷ୍ଟେସନ୍ଗୁଡ଼ିକର ଟିକେଟ୍ କାଉଷ୍ଟରରୁ ମଧ୍ୟ ଟିକେଟ୍ ବୁକିଂ କରାଯିବ

କରୋନା ସଂକ୍ରମିତମାନଙ୍କ ପାଇଁ ରେଳକୋଚ୍ଗୁଡ଼ିକୁ ପୃଥକୀକରଣ କେନ୍ଦ୍ରରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରାମର୍ଶ ଦେଇଥିଲେ ବୋଲି ଶ୍ରୀ ଗୋଏଲ୍ ଜଣାଇଛନ୍ତି

ଶ୍ରୀ ଗୋଏଲ କହିଛନ୍ତି ଲୋକମାନେ ସେମାନଙ୍କର କର୍ମସ୍ଥଳୀକୁ ଫେରିବା ପାଇଁ ଫେରନ୍ତା ଟିକେଟ୍ ବୁକ୍ କରିବା ମଧ୍ୟ ଆରମ୍ଭ କରିଛନ୍ତି ରେଳମନ୍ତ୍ରୀ କହିଛନ୍ତି ରେଳ ଟିକେଟ୍ କରିବା ପାଇଁ ବିଭିନ୍ନ ସ୍ୱପୁଓ୍ଚେୟାର ବ୍ୟବହାର କରୁଥିବା ଏଜେଣ୍ଟମାନଙ୍କ ବିରୁଦ୍ଧରେ ରେଳବାଇ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି

ସେ କହିଛନ୍ତି ଭାରତୀୟ ଦର୍ଶନରେ ବିଶ୍ୱକୁ ଏକ ପରିବାର ଭାବେ ବିବେଚନା କରାଯାଇ ଆସୁଛି ଓ ପ୍ରକୃତି ସହ ବଞ୍ଚବା ଆଭିମୁଖ୍ୟକୁ ପ୍ରାଧାନ୍ୟ ଦିଆଯାଉଛି ଅନେକ ବିଶ୍ୱବିଦ୍ୟାଳୟ ଜୈବ ବିବିଧତା କ୍ଷେତ୍ରରେ ସାର୍ଟିଫିକେଟ୍ ଓ ଡିଗ୍ରୀମାନ ପ୍ରଦାନ କରୁଥିବାରୁ ଏହାକୁ ନେଇ ସେ ସନ୍ତୋଷ ପ୍ରକାଶ କରିଛନ୍ତି ସେ କହିଛନ୍ତି ଜୈବ ବିବିଧତାର ସଂରକ୍ଷଣ ପାଇଁ ଅନେକ ପଦକ୍ଷେପ ନିଆଯାଉଛି

ଏହା ଅନୁସାରେ ଦେଶର ପ୍ରତ୍ୟେକ ପଞ୍ଚାୟତରେ କ୍ଜୈବ ବିବିଧତା ପଞ୍ଜିକାରେ ତଥ୍ୟ ଲିପିବଦ୍ଧ କରି ରଖାଯାଉଛି ଏହି ଅବସରରେ ମନ୍ତ୍ରୀ ଜ୍ଜୈବ ବିବିଧତା ସଂରକ୍ଷଣ ଇଣ୍ଟର୍ଣ୍ଣସିପ୍ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି

ଆଲୋଚନା କାଳରେ ସମ୍ପୂକ୍ତ ରାଜ୍ୟଗୁଡ଼ିକରେ ପରିବେଶ ସଂରକ୍ଷଣ ଓ ସୁରକ୍ଷା ନେଇ ବିଭିନ୍ନ ପ୍ରସଙ୍ଗ ସ୍ଥାନ ପାଇଥିବା ଜଣାପଡ଼ିଛି କେରଳ କର୍ଷ୍ଣାଟକ ଗୋଆ ମହାରାଷ୍ଟ୍ର ଗୁଜରାଟ ଏବଂ ତାମିଲନାଡୁର ମୁଖ୍ୟମନ୍ତ୍ରୀମାନେ ଏହି ଭିଡ଼ିଓ କନଫରେନ୍ସିଂରେ ସାମିଲ ହୋଇଥିଲେ ପରେ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ଜାରି ସୂଚନାରେ କୁହାଯାଇଛି ଡକୁର କସ୍ତୁରୀ ରଙ୍ଗନଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଉଚ୍ଚସ୍ତରୀୟ କମିଟି ଏହିସବୁ ରାଜ୍ୟଗୁଡ଼ିକରେ ଥିବା ପ୍ରାକୃତିକ ସଂରଚନାର ସୁରକ୍ଷା ଦିଗରେ କାର୍ଯ୍ୟ ଚଳାଇଛନ୍ତି

ଏକୁପୋର୍ଟ ସ୍ୱିକ୍ ଆକାଶବାଣୀ ପକ୍ଷରୁ କୋଭିଡ ନାଇଷ୍ଟିନ୍ ମୁକାବିଲା ସମ୍ପର୍କିତ ଏକ୍ୱପର୍ଟ ସ୍ୱିକ୍ କାର୍ଯ୍ୟକ୍ରମରେ କୋଭିଡ୍ ନାଇଷ୍ଟିନ୍ ଶୃଙ୍ଖଳ ଭଙ୍ଗ ପାଇଁ ଘରେ ରହିବାର ଆବଶ୍ୟକତା ଉପରେ ଦେଶର ଅଗ୍ରଣୀ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ଆଲୋଚନା ପ୍ରଚାର କରାଯିବ ଏଥିରେ ନୂଆଦିଲ୍ଲାସ୍ଥିତ ଅଲ୍ ଇଞ୍ଜିଆ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡ଼ିକାଲ ସାଇନ୍ସର ସ୍ନାୟୁଶଲ୍ୟ କେନ୍ଦ୍ରର ମୁଖ୍ୟ ଡାକ୍ତର ଏମ୍ ଭି ପଦ୍ମା କୋଭିଡ ନାଇଷ୍ଟିନ୍ ମୁକାବିଲା ପାଇଁ ଘରେ ରହିବା ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଛନ୍ତି